ସେମାନଙ୍କ ମଧ୍ୟର୍ କିଛି ଡାକ୍ତରଖାନାରେ ଚିକିିିତ ହେଉଥିଲାବେଳେ ଆଉ କେତେକ ଘରେ ସଙ୍ଗରୋଧରେ ରହି ଚିକିହିତ ହେଉଛନ୍ତି

ଟିକାକରଣ କାର୍ଯ୍ୟକ୍ରମକୁ ନିୟମିତ ଭାବେ ଉଚ୍ଚସ୍ତରରେ ସମୀକ୍ଷା ଓ ତଦାରଖ କରାଯାଉଛି ସୀତାରମଣ ଦେଶରେ ମାଗଣାରେ ବିତରଣ ପାଇଁ ଭାରତୀୟ ରେଡ୍କ୍ରସ୍ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଉଥିବା କୋଭିଡ୍ ରିଲିଫ୍ ସାମଗ୍ରୀ ଉପରେ ବହିଃଶୁଳ୍କ ଓ ଆଇଜିଏସ୍ଟି ଲାଗୁ ହେଉ ନାହିଁ ଟ୍ୱିଟ୍ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ରେମ୍ଡେସିଭିର୍ ଇଞ୍ଜେକ୍ସନ୍ ରେମ୍ଡେସିଭିର୍ ଏପିଆଇ ଏବଂ ଔଷଧ ତିଆରି ପାଇଁ ରସାୟନ ସାମଗ୍ରୀ ଉପରେ କୌଣସି ଶୁଲ୍କ ଲାଗୁ କରାଯାଉ ନାହିଁ କୋଭିଡ୍ ଔଷଧଗୁଡ଼ିକ ଉପରୁ ଶୁଲ୍କ ଛାଡ଼ କରିବାପାଇଁ ପଣ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଲେଖିଥିବା ଚିଠି ଉପରେ ଏଭଳି ପଦକ୍ଷେପ ନିଆଯାଇଛି ସେ କହିଛନ୍ତି ମେଡିକାଲ୍ ଅକ୍ଟିକେନ୍ ଅକ୍ଟିକେନ୍ ଉତ୍ପାଦନ ମହଜୁଦ୍ ଓ ପରିବହନ ପାଇଁ ଯନ୍ତପାତି ଏବଂ କୋଭିଡ୍ ରୋଗୀମାନଙ୍କ ପାଇଁ ବ୍ୟବହୃତ ଅକ୍ସିଜେନ୍ ଥେରାପି ଯନ୍ତ୍ରପାତି ଉପରେ ସବୁ ଶୁଳ୍କ ଛାଡ଼ କରାଯାଇଛି ଏୟାର୍ ଫୋର୍ସ ମ୍ୟାନେଜମେଣ୍ଟ ସେଲ୍ ବିଭିନ୍ନ ଦେଶରୁ ଆସୁଥିବା କରୋନା ରିଲିଫ୍ ସାମଗ୍ରୀର ବଣ୍ଟନ ପାଇଁ ଫଳପ୍ରଦ ଭାବେ ସମନ୍ୱୟ ରକ୍ଷା କରିବା ସକାଶେ ଭାରତୀୟ ବିମାନ ବାହିନୀ ପକ୍ଷର୍ ଏକ କୋଭିଡ୍ ରିଲିଫ୍ ସାମଗ୍ରୀ ପରିଚାଳନା ସେଲ୍ କାର୍ଯ୍ୟକ୍ଷମ ହୋଇଛି

ଭାରତ କହିଛି ବ୍ରିଟେନ୍ ଭଳି ଏକ ଘନିଷ୍ଠ ବନ୍ଧ୍ର ରାଷ୍ଟ୍ର ପାଖର୍ ଏଭଳି ଏକ ଘଡ଼ିସନ୍ଧି ମୁହର୍ତ୍ତରେ ସହାୟତା ଅତ୍ୟନ୍ତ ମୂଲ୍ୟବାନ୍

ବିଶ୍ୱସ୍ତରର୍ ଆସ୍ରଥିବା କୋଭିଡ୍ ରିଲିଫ୍ ସାମଗ୍ରୀଗୁଡ଼ିକ ତ୍ରରନ୍ତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ ପଠାଇବା ପାଇଁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକରେ ଏହା ଚିକିତ୍ସା ମୌଳିକତାଞ୍ଚା ବୃଦ୍ଧି କରିବାରେ ସହାୟକ ହେବ ବୋଲି କେନ୍ଦ୍ର ସରକାର କହିଚ୍ଚନ୍ତି

ଆସନ୍ତାକାଲିଠାର୍ଚ ଏହି କେନ୍ଦ୍ରଗ୍ରଡ଼ିକରେ ଘରେ କିମ୍ବା ସରକାରୀ କେନ୍ଦ୍ରଗୁଡ଼ିକରେ ସଙ୍ଗରୋଧରେ ଥିବା କୋଭିଡ୍ ରୋଗୀମାନଙ୍କୁ ଏହି ଔଷଧଦ୍ୱାରା ଚିକିତ୍ସା କରାଯିବ

ଦିଲ୍ଲୀ ଗଭ୍ କୋଭିଡ୍ ଦିଲ୍ଲୀ ସରକାର କୋଭିଡ୍ କେୟାର ସେଣ୍ଟର୍ ଓ କୋଭିଡ୍ ସ୍ୱାସ୍ଥ୍ୟକେନ୍ଦ୍ର ଦିଲ୍ଲୀ ନଗରୀର ବିଭିନ୍ନ ସ୍ଥାନରେ ଖୋଲିଛନ୍ତି ଏବଂ ଦିଲ୍ଲୀ ସରକାରଙ୍କ ଅଧୀନରେ ଥିବା ହସ୍କିଟାଲ୍ଗୁଡ଼ିକ ସହ ଏହି କେନ୍ଦ୍ରଗୁଡ଼ିକୁ ସଂଯୋଗ କରାଯାଇଛି ଯେଉଁ ହସିଟାଲ୍ଗୁଡ଼ିକ ସହ ଏହି କେନ୍ଦ୍ରଗୁଡ଼ିକର ଲିଙ୍କ୍ ରହିଛି ସେହି ହସ୍ୱିଟାଲ୍ଗୁଡ଼ିକ ଉପଯୁକ୍ତ ଭାବେ ତଦାରଖ କରିବେ ଏବଂ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ଔଷଧପତ୍ର ସହ ଆନ୍ରଷଙ୍ଗିକ ସାମଗ୍ରୀ ଯୋଗାଇ ଦେବେ

ସ୍କୋର୍ଟସ୍ କୋଭିଡ୍ କୋଭିଡ ମହାମାରୀ ସମୟରେ ପୂର୍ବତନ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍ ତଥା କୋଚ୍ମାନଙ୍କୁ ଚିକିହା ଆର୍ଥିକ ସହାୟତା ଓ ନେବାଆଶିବା ପାଇଁ ଗାଡ଼ି ଆଦି ଯୋଗାଇଦେବା ସକାଶେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଭାରତୀୟ ଅଲମ୍ପିକ ସଂଘ ଓ ଭାରତୀୟ କ୍ରୀଡ଼ା କର୍ତ୍ତ୍ୱପକ୍ଷ ମିଳିତ ଭାବେ ଏକ ସ୍ୱତନ୍ତ ସମର୍ଥନ ସେଲ୍ ସ୍ଥାପନ କରିଛନ୍ତି

ଟିଏନ୍ କ୍ୟାବିନେଟ୍ ତାମିଲ୍ନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ଅଧ୍ୟକ୍ଷତାରେ ଆଜି ପ୍ରଥମ କ୍ୟାବିନେଟ୍ ବୈଠକ ରାଜ୍ୟ ସଚିବାଳୟ ପରିସରରେ ଅନ୍ଦୁଷ୍ଠିତ ହୋଇଯାଇଛି ରାଜ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ମୁଖ୍ୟମନ୍ତ୍ରୀ ଏହି ବୈଠକ ଡକାଇଥିଲେ